ଆଜି ଶ୍ରାବଣମାସ ଶେଷ ସୋମବାର

ଚଳିତ ବର୍ଷଠାରୁ ଏହି ବର୍ବ୍ଧିତ ଦେୟ ଲାଗୁ ହେବ

ଏଥିପାଇଁ ବିଭିନ୍ ଶେବପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି

ଏଥିଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍କା ଗ୍ରହଣ କରାଯାଇଛି

ଏହି ପର୍ବ ବକ୍ରିଦ୍ ଭାବେ ମଧ୍ଧ ପରିଚିତ

ଏଥିଲାଗି ରାଜ୍ୟର ସମସ୍ ମସ୍ଜିଦ୍ଗୁ କରାଯାଇଛି ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ୍ ଗାଧି ଦେଶବାସୀଙ୍କୁ ଶୁଭେଛାର ବାର୍ତା ଜଶାଇଛନ୍ତି

ସେହିପରି ପ୍ରଧାନମନ୍ତୀ ନରେନ୍ଦ ମୋଦି ମଧ୍ଧ ଟ୍ୱିଟ୍ ଜରିଆରେ ଦେଶବାସୀ ତଥା ଦେଶର ଅଗଶିତ ମୁସଲମାନ ଭାଇଭଉଣୀଙ୍କୁ ଇଦ୍ ମୁବାରକ୍ କହିଚ୍ଚନ୍ତି ଏହି ଅବସରରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁଭେଛା ଓ ଅଭିନନ୍ଦନ ଜଣାଇ ଶାନ୍ଡି ମୈତ୍ରୀର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ମୁସଲମାନ ଭାଇ ଓ ଭଉଶୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଉହର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ସେହିଭଳି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଅବସରରେ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ହାର୍ଦିକ ଶୁଭେଛା ଜଶାଇବା ସହ ସେମାନଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି

ଭୁବନେଶ୍ୱରଠାରେ ଆୟୋକିତ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ସ୍ଚନାଯୋଗ୍ୟ ନବରଙ୍ପୁର ଜିଲ୍ଲାର ଝରିଗାଁ ବ୍ଲକ୍ର ଟୁଟିଗୁଡ଼ା ଗ୍ରାମରେ ଏହି ଅଙ୍ଗନଓ୍ୱାଡ଼ି କେନ୍ଦ୍ ରହିଛି

ପୂର୍ବରୁ ଏହି କେଦ୍ରରେ ଶିଶୁଙ୍କ ଉପସ୍ଚାନ ଖୁବ୍ କମ୍ ରହିଥିଲା

ବନ୍ୟଜନ୍ତୁ ହାତୀର ସୁରକ୍ଷାକୁ ନେଇ ଜନ ସଚେତନତା ସୃଷ୍ଟି ପାଇଁ ବନ ବିଭାଗ କର୍ମଚାରୀଙ୍କଦ୍ୱାରା ଭିନ୍ନ ଭିନ୍ନ ସ୍ଥାନରେ ସଭା ସମିତି ଓ ର୍ୟାଲିସବୁ ଆୟୋଜନ ହୋଇଛି

ସୂଚନାଯୋଗ୍ୟ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣ ସମୟରେ ଭାଲୁଟି ଏକ ପରିତ୍ୟକ୍ତ କୁଅରେ ପଡ଼ିଯାଇଥିଲା

ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ତାନରେ ବର୍ଷା ଆର ହୋଇଯାଇଛି